ରାଜ୍ୟରେ ଆଶାଜନକ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ

ଆକି ଗୃହରେ ରାଜ୍ୟ ସ୍ୱାର୍ଥ ସମ୍ୟଳିତ ଅନେକ ଗୁରୁତ୍ୱପୂର୍ଶ୍ଣ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି

ତେବେ ଘଟଶାସ୍ଚଳରେ ମୁତୟନ ପୁଲିସ୍ କର୍ମଚାରୀ ଦମ୍ମଭିଙ୍କ କାବ୍ରକରି ନେଇଥିଲେ

ଏହି ଅଭିଯାନକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିହା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଉଦ୍ଘାଟନ କରିଛନ୍ତି

ସେହିପରି କେତେକ ସ୍ଚାନରେ ଅଧିକ ଥଣ୍ଡା ଅନୁଭୂତ ହେଉଛି